ମୁଖ୍ୟମନ୍ତ୍ରୀ ଏଚ୍ଡି କୁମାରସ୍ୱାମୀଙ୍କ ଦ୍ୱାରା ଆଗତ ବିଶ୍ୱାସ ପ୍ରସ୍ତାବ ଉପରେ ଚାଲିଥିବା ଆଲୋଚନା ଆସନ୍ତା ସୋମବାର ପୁଣି ଥରେ ଆରମ୍ଭ ହେବ ପୂର୍ବରୁ ରାଜ୍ୟପାଳ ବଜୁଭାଇ ଭାଲା ଗତକାଲି ସୁଦ୍ଧା ସଂଖ୍ୟାଗରିଷ୍ଠତା ପ୍ରମାଣ ପାଇଁ ଭୋଟ୍ ଗ୍ରହଣ ପ୍ରକ୍ରିୟା ସମାପ୍ତ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଆଉ ଏକ ପତ୍ର ଲେଖିଥିଲେ ବିଧାୟକମାନଙ୍କୁ ନିଜ ସପକ୍ଷରେ ଆଶିବା ପାଇଁ ଅର୍ଥବଳ ପ୍ରୟୋଗ ସଂପର୍କିତ ବିଭିନ୍ନ ଅଭିଯୋଗ ତାଙ୍କର ହସ୍ତଗତ ହୋଇଥିବାରୁ ବିନା ବିଳୟରେ ଗତକାଲି ସୁଦ୍ଧା ବିଶ୍ୱାସ ମତ ପ୍ରକ୍ରିୟା ସମାପ୍ତ କରିବା ସାୟିଧାନିକ ଦୂଷ୍ଟିରୁ ସମୀଚୀନ ବୋଲି ରାଜ୍ୟପାଳ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି

ଗସ୍ତକାଳରେ ପ୍ରତିରକ୍ଷାମନ୍ତ୍ରୀ କାର୍ଗିଲ୍ ବିଜୟ ଦିବସର ବିଂଶତମ ବାର୍ଷିକୀ ଅବସରରେ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ଯବାନମାନଙ୍କ ସହ ଆଲୋଚନା କରିବେ ଏଥିସହ ଶ୍ରୀ ସିଂ ଚୀନ ସୀମାନ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ସଂପର୍କରେ ସମୀକ୍ଷା କରିବେ ଅପରାହ୍ନରେ ପ୍ରତିରକ୍ଷାମନ୍ତ୍ରୀ କାଠୁଆ କିଲ୍ଲାର ଉଝ ନଦୀ ଓ ସାମ୍ବା ଜିଲ୍ଲାର ବସନ୍ତର ନଦୀରେ ଗୋଟିଏ ଲେଖାଏଁ ପୋଲ ଉଦ୍ଘାଟନ କରିବାର କାର୍ଯ୍ୟକ୍ମ ରହିଛି

ସାଧାରଣ ବ୍ୟବସାୟ କାରବାର କାଳରେ ସାଧାରଣ ଭାବେ ହେଉଥିବା ଅର୍ଥ ଜମା ବ୍ୟତୀତ ସମସ୍ତ ଅଶନିୟନ୍ତ୍ରିତ ଜମା ଯୋଜନାକୁ ନିଷିଦ୍ଧ କରିବା ପାଇଁ ଏକ ବିସ୍ତୃତ ବ୍ୟବସ୍ଥା ପ୍ରସ୍ତୁତ କରି ଜମାକାରୀଙ୍କ ହିତର ସୁରକ୍ଷା ଏହି ବିଲ୍ର ଲକ୍ଷ୍ୟ ଏହିଭଳି ଯୋଜନା ମାଧ୍ୟମରେ ଯେଉଁଠାରେ ବେଆଇନ ଭାବେ ଅର୍ଥ ଉଠାଯାଇଛି ସେସବୁ ସ୍ଥାନରେ ଜମାକାରୀଙ୍କୁ ସେମାନଙ୍କର ଜମାରାଶି ଫେରସ୍ତ ସହିତ ସଂପୃକ୍ତ ସଂସ୍ଥା ଓ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୂଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଏହି ବିଲ୍ରେ ପର୍ଯ୍ୟାପ୍ତ ବ୍ୟବସ୍ଥା ରହିଛି ଆର୍ବିଆଇ ଗଭର୍ଣ୍ଣର ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ରଣ ପ୍ରଦାନକାରୀମାନଙ୍କ ଦ୍ୱାରା ଆବଶ୍ୟକତାରୁ କମ୍ ଋଣ ପ୍ରଦାନ ନୀତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଗତକାଲି ମୁମ୍ଭାଇରେ ସେ ସରକାରୀ ବ୍ୟାଙ୍କଗୁଡ଼ିକର ମୁଖ୍ୟମାନଙ୍କ ସହ ଏକ ବୈଠକରେ ଯୋଗ ଦେଇଥିଲେ ସେକ୍ଟ୍ରାଲ୍ ବ୍ୟାଙ୍କ ପକ୍ଷରୁ ଜାରୀ ଏକ ବିବୃତ୍ତିରେ କୁହାଯାଇଛି ବଜେଟ ପରବର୍ତ୍ତୀ ପଦକ୍ଷେପ ଦ୍ୱାରା ଅଶବ୍ୟାଙ୍କିଙ୍ଗ୍ ଆର୍ଥକ ସଂସ୍ଥା ଏନ୍ବିଏଫ୍ସିଗୁଡ଼ିକ ସମ୍ମୁଖୀନ ହେଉଥିବା ଆର୍ଥିକ ସଂକଟ ଉପରେ ଦେଖାଦେଇଥିବା ପ୍ରଭାବ ଏବଂ ଏହାକୁ ପ୍ରତିହତ କରିବା ପାଇଁ ବ୍ୟାଙ୍କଗୁଡ଼ିକର ଭୂମିକା ଉପରେ ଗଭର୍ଷର ଏହି ବୈଠକରେ ଆଲୋଚନା କରିଥିଲେ ବ୍ୟାଙ୍କ କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହୋଇଥିବା ବିଷୟ ଶ୍ରୀ ଦାଶ ସ୍ୱୀକାର କରିବା ସହିତ ଆହୁରି ଅନେକ ଆହ୍ୱାନର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ସେ ମତବ୍ୟକ୍ତ କରିଥିଲେ ଆବଶ୍ୟକୀୟ କ୍ଷେତ୍ରଗୁଡିକୁ ରଣ ପ୍ରଦାନ ଓ ଦେବାଳିଆ ସଂସ୍ଥାଗୁଡ଼ିକର ଆର୍ଥିକ ସୁଧାର ଉପରେ ସେ ଗୁରୁତ୍ୱାରୋପ କରିଥିଲେ ଏକ ମନ୍ତୁର ଅର୍ଥନୀତିର ପୃଷ୍ଠଭୂମି ଉପରେ ଆବଶ୍ୟକତାଠାରୁ କମ୍ ଋଣ ପ୍ରଦାନ ନୀତି ଅର୍ଥ ଲଗାଣ ଓ ଆଦାୟ ପରିମାଣରେ ବୃଦ୍ଧି ଏବଂ ଆବଶ୍ୟକ କ୍ଷେତ୍ରଗୁଡ଼ିକୁ ଅଧିକ ଅର୍ଥ ଯୋଗାଣ ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା ଏହି ଅବସରରେ ଶ୍ରୀ ଦାଶ ଡିକିଟାଲ୍ କାରବାରକୁ ବ୍ୟାପକ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ

ଦ୍ୱିତୀୟ ଥର ପାଇଁ ଶ୍ରୀ ମୋଦି କ୍ଷମତାକୁ ଆସିବା ପରେ ଏହା ହେବ ମନ୍ କୀ ବାତ୍ କାର୍ଯ୍ୟକ୍ରମର ଦ୍ୱିତୀୟ ସଂସ୍କରଣ ବିଭିନ୍ନ ବିଷୟବସ୍ତୁ ଏବଂ ପ୍ରସଙ୍ଗ ଉପରେ ଶ୍ରୀ ମୋଦି ଜନସାଧାରଣଙ୍କ ସହିତ ନିକର ମନକଥା ବାଷ୍ଟିବାପାଇଁ ଆଶା କରୁଛନ୍ତି ଜନସାଧାରଣ ସେମାନଙ୍କର ମତାମତ ଓ ବିଚାରଧାରା ପଠାଇବାପାଇଁ ଶ୍ରୀ ମୋଦି ଆହ୍ୱାନ କରିଛନ୍ତି

କିଛି ରେକର୍ଡ଼ କରାଯାଇଥିବା ବାର୍ତ୍ତାକ୍ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ୍ କରାଯିବ

ଆସାମ ଓ ବିହାରରେ ମ୍ରତ୍ୟନ ଥିବା ଏନ୍ଡିଆର୍ଏଫ୍ ଟିମ୍ ରାଜ୍ୟ ପ୍ରଶାସନକୁ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟରେ ସହାୟତା କରୁଛି

ଡବ୍ଲୁ ବି ଆକୁର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରୋଜ୍ ଭ୍ୟାଲି ଚିଟ୍ଫଣ୍ଡ୍ ଦୁର୍ନୀତି ମାମଲାରେ ସଂପୃକ୍ତି ଅଭିଯୋଗରେ ବଙ୍ଗଳା ଚଳଚ୍ଚିତ୍ର ଅଭିନେତା ପ୍ରସନ୍ଦକ୍ଷିତ୍ ଚାଟାର୍ଜୀଙ୍କୁ କୋଲକାତାଠାରେ ଜେରା କରିଛି

ଏହି ଘଟଣାରେ ସଂପୃକ୍ତି ଅଭିଯୋଗରେ ବଙ୍ଗଳା ଅଭିନେତ୍ରୀ ରିତୁପର୍ଶ୍ଣା ସେନଗୁପ୍ତଙ୍କୁ ମଧ୍ୟ ପଚରାଉଚରା କରାଯାଇଛି

କାବୁଲ୍ ବିଶ୍ୱବିଦ୍ୟାଳୟ ଫାଟକ ନିକଟରେ ଏହି ବିସ୍ଫୋରଣ ଘଟିଛି ସ୍ଥାନୀୟ ଗଣମାଧ୍ୟମ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବହୁ ଛାତ୍ରଛାତ୍ରୀ ପରୀକ୍ଷା ଦେବା ପାଇଁ ବିଶ୍ୱବିଦ୍ୟାଳୟ ବାହାରେ ଛିଡ଼ା ହୋଇଥିବା ସମୟରେ ଏହି ବିସ୍ଫୋରଣ ଘଟିଥିଲା ଘଟଣାସ୍ଥଳରୁ ଅନ୍ୟ ଏକ ବୋମାକୁ ପୁଲିସ୍ ନିଷ୍କ୍ରିୟ କରିଦେଇଛି ସଂଯୁକ୍ତ ଆରବ ଏମିରେଟ୍ସ ଏହି ଘଟଣାର ତୀବ୍ର ନିନ୍ଦା କରିଛି

ଆଇଆର୍ଜିସିର ଓ୍ପେବ୍ସାଇଟ୍ ବିବୃତ୍ତି ଅନୁଯାୟୀ ହୋର୍ମୋକ୍ଗାନ୍ ବନ୍ଦର ଓ ସାମୁଦ୍ରିକ ସଂଗଠନର ଅନୁରୋଧ କ୍ରମେ ଏହାର ନୌସେନା ବ୍ରିଟେନ୍ର ପତାକା ଲାଗିଥିବା ଷ୍ଟେନା ଇଷ୍ଟେରୋ ତେିଳବାହୀ ଜାହାଜକୁ ଅଟକ ରଖି ଆବଶ୍ୟକ ତଦନ୍ତ ଓ ନ୍ୟାୟିକ୍ ପ୍ରକ୍ରିୟା ନିମନ୍ତେ ତଟକୁ ଆଣି ସଂଗଠନକୁ ହସ୍ତାନ୍ତର କରାଯାଇଛି

ଗତବର୍ଷ ଜାକର୍ତ୍ତାଠାରେ ହୋଇଥିବା ଏସିଆନ୍ ଗେମ୍ସରେ ଭାରତର ମହମ୍ମଦ ଅନାସ୍ ହିମା ଦାସ ଆରୋକିଆ ରାଜୀବ୍ ଓ ଏମ୍ଆର୍ ପୁବାମା ମିକ୍ନଡ ଦୌଡ଼ରେ ରୌପ୍ୟ ପଦକ ବିଜୟୀ ହୋଇଥିଲେ

ବ୍ୟାଡମିଣ୍ଟନ ଇଣ୍ଡୋନେସିଆ ଓପନ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲ୍ରେ ଆକି ଭାରତର ପିଭି ସିନ୍ଧୁ ଚୀନ୍ର ଚେନ୍ ୱାଇଙ୍କୁ ଭେଟିବେ

ସ୍କୁଟିଂ ଜର୍ମାନୀର ସୁଲ୍ରେ ଅନୁଷ୍ଠିତ କ୍ଜୁନିୟର୍ ବିଶ୍ୱକପ୍ ବନ୍ଧୁକ ଚାଳନା ପ୍ରତିଯୋଗିତାରେ ଭାରତର ଐଶ୍ୱର୍ଯ୍ୟା ପ୍ରତାପ ସିଂ ତୋମାର ସ୍ୱର୍ଣ୍ଣପଦକ ପାଇବା ସହ ଏହି ପ୍ରତିଯୋଗିତାରେ ନୂଆ କୁନିୟର୍ ବିଶ୍ୱକପ୍ ରେକର୍ଡ ପ୍ରତିଷ୍ଠା କରିଛନ୍ତି